ଜିଲ୍ଲାରେ ପ୍ରଧନାମନ୍ତୀ ଜନଔଷଧକେନ୍ଦ୍ର ଖୋଲା ରହିବାର୍ ରୋଗୀଙ୍କ ଔଷଧ ବିକ୍ ହେଉଥିବାବେଳେ ଜିଲ୍ଲା ମ୍ ଚିକିହାଳୟରେ ଡାକ୍ତର କର୍ମଚାରୀ ରହି ରୋଗୀ ସେବା ଚିକିହା କର୍ୁଛନ୍ତି

ତେବେ ସାଧାରଣ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଶା ଲାଗିଥିଲେ ମଧ୍ଧ ମନ୍ଦିରର ସବୁଦିନିଆ ନୀତିକାନ୍ତି ପୂର୍ବଭଳି ଅବ୍ୟାହତ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି

ବୈଠକରେ ରଥ ନିର୍ମାଣ ପ୍ରକ୍ରିୟା ଚାଲୁ ରହିବ ବୋଲି ନିଷ୍ବଉି ନିଆଯାଇଥିବା ଜଣାପଡିଛି